ଜେକେ ଏନ୍କାଉଣ୍ଟର ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲା ଅନ୍ତର୍ଗତ ବିଜ୍ବେହେଡ଼ା ଅଞ୍ଚଳରେ ଗତକାଲି ମଧ୍ୟରାତ୍ରିରୁ ନିରାପତ୍ତା ବାହିନୀ ପକ୍ଷରୁ ଚାଲିଥିବା ସନ୍ତାସବାଦ ଦମନ କାର୍ଯ୍ୟାନୁଷ୍ଠାନରେ ହିଜିବୁଲ୍ ମୁଜାହିଦିନ୍ର ତିନିଜଣ ସନ୍ତାସବାଦୀ ପ୍ରାଣହରାଇଥିବା ବେଳେ ଜଣେ ଯବାନ ଆହତ ହୋଇଛନ୍ତି ପ୍ରଲିସ୍ ମହାନିର୍ଦ୍ଦେଶକ ଦିଲ୍ବାଗ ସିଂ ଆକାଶବାଣୀ ସହ ସାକ୍ଷାତକାରବେଳେ କହିଛନ୍ତି ହିଜିବୁଲ୍ ମୁଜାହିଦିନ୍ ଗୋଷୀର କମାଣ୍ଡର ନସିର୍ ଚଦ୍ର ବିଜ୍ବେହେଡ଼ା ସହରର ପଜଲ୍ପୁରା ଅଞ୍ଚଳରେ ପ୍ରାଣ ହରାଇଛି ଦ୍ୱିତୀୟ ସନ୍ତାସବାଦୀର ନାମ ଜାଭେଦ୍ ଅହମ୍ମଦ ବୋଲି ଚିହ୍ନଟ କରାଯାଇଥିବା ବେଳେ ତୃତୀୟ ମୃତଦେହକୁ ଚିହ୍ନଟ କରାଯାଇ ନାହିଁ

କାଶ୍ମୀର ଡିଭିଜନ୍ର ଡିଭିଜ୍ନାଲ୍ କମିଶନର୍ ବସିର୍ ଅହମ୍ମଦ୍ ଖାଁ ଏହା କହିଛନ୍ତି ତେବେ କେଉଁ କେଉଁ ସ୍ଥାନରେ ଏହି ପିସିଓଗୁଡ଼ିକ ସ୍ଥାପନ କରାଯିବ ତାହା ଚୂଡ଼ାନ୍ତ କରାଯାଉଛି ଏହି ସଂକ୍ରାନ୍ତୀୟ ସବୁ ତାଲିକା ବିଏସ୍ଏନ୍ଏଲ୍କୁ ଯୋଗାଇ ଦିଆଯାଇଛି ଏବଂ ଆସନ୍ତାକାଲିଠାରୁ ପିସିଓ ସ୍ଥାପନ କାର୍ଯ୍ୟ ଆରମ୍ଭ ହୋଇଯିବ ସାଧାରଣଲୋକ ଏଠାରୁ ମାଗଣାରେ ଟେଲିଫୋନ୍ ସେବା ପାଇପାରିବେ ଚିଦାୟରମ୍ ଆଇଏନ୍ଏକ୍୍ ମିଡ଼ିଆ କଳାଧନ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପିଚିଦାୟରମ୍ଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ତିହାର ଜେଲ୍ରେ ଜେରା କରିବା ପରେ ତାଙ୍କୁ ଗିରଫ କରାଯାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏକ ତିନିକଣିଆ ଟିମ୍ ଆଜି ଜେଲ୍ରେ ତାଙ୍କୁ ଦୁଇଘଣ୍ଟା ଧରି ଜେରା କରିବା ପରେ ଗିରଫ କରାଯାଇଥିବାର ଖବର ମିଳିଛି

ଏସ୍ସି ଅଯୋଧ୍ୟା ଭାରତର ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ କହିଛନ୍ତି ଅଯୋଧ୍ୟା ମାମଲାରେ ଶୁଣାଣି ଆଜି ଶେଷ ହେବ

ପୋଲ୍ସ ହରିଆଣାରେ ଆଜି ନିର୍ବାଚନ ପ୍ରଚାର ଜୋରଦାର ଚାଲିଛି ଜେଜେପିର ଦୁଷ୍ମନ୍ତ ଚୌତାଲା ପାଲୱାଲଠାରେ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେବେ ଏବଂ ଭାରତୀୟ ଜାତୀୟ ଲୋକଦଳର ଅକ୍ଷୟ ଚୌତାଲା ଏଲାନାବାଦଠାରେ ପ୍ରଚାର କରିବେ କଂଗ୍ରେସ ମୁଖପାତ୍ର ଆନନ୍ଦ ଶର୍ମା ଚଣ୍ଡୀଗଡ଼ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେବେ ନିଜ ନିଜର ପ୍ରାର୍ଥୀମାନଙ୍କ ପ୍ରତି ସମର୍ଥନ ଯୋଗାଡ଼ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳଗୁଡ଼ିକର ତୁଙ୍ଗନେତାମାନେ ହରିଆଣାରେ ପ୍ରଚାର ଚଳାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହରିଆଣାର ଅକୋଲା ଓ ପର୍ଭୁର୍ଠାରେ ଉଦ୍ବୋଧନ ଦେବେ ଏବଂ ମୁମ୍ବାଇର ଖର୍ଘର୍ଠାରେ ଉଦ୍ବୋଧନ ଦେବାର କାର୍ଯ୍ୟସ୍କଚୀ ରହିଛି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍ ଏବଂ ରାଜସ୍ୱମନ୍ତ୍ରୀ ଚନ୍ଦ୍ରକାନ୍ତ ପାଟିଲ ତଥା ପାର୍ଟିର ଅନ୍ୟ ବରିଷ୍ଣ ନେତାମାନେ ପ୍ରଧାନମନ୍ତ୍ରୀଙ୍କ ର୍ୟାଲିଗୁଡ଼ିକରେ ଯୋଗଦେବେ

କଂଗ୍ରେସ ନେତା ଶତ୍ରୁଘ୍ନ ସିହ୍ନା ସାଂଗ୍ଲି ସତରା କରଦ୍ ଓ ନାନ୍ଦେବ ଠାରେ ର୍ୟାଲିଗୁଡ଼ିକରେ ଉଦ୍ବୋଧନ ଦେବେ

ଲୋକମାନେ ଭୋଟ୍ ଦେବା ପାଇଁ ସେହିଦିନ ସବ୍ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟଗୁଡ଼ିକ ବନ୍ଦ ରହିବ

ସେଣ୍ଟର ଷ୍ଟେଟ୍ ଫୁଡ୍ ପାର୍ବଣ ରତୁରେ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ବିଶେଷକରି ପିଆଜ ଡାଲି ଖାଇବା ତେଲ ଓ ତେଳବୀଜ ଆଦି ଉଚିତ ମୂଲ୍ୟରେ ଯୋଗାଇଦେବା ଉପରେ କେନ୍ଦ୍ର ସରକାର ଗୁରୁତ୍ୱାରୋପ କରିଛନ୍ତି ଏହି ବ୍ୟବସାୟ ସହ ସଂପୃକ୍ତ ଥିବା ପାଇକାରୀ ବ୍ୟବସାୟୀ ରପ୍ତାନୀ ଆମଦାନୀକାରୀ ଓ ଅନ୍ୟାନ୍ୟ ବ୍ୟକ୍ତିବିଶେଷଙ୍କ ସହିତ ଆସନ୍ତା ଡିସେମ୍ବର ମାସ ପର୍ଯ୍ୟନ୍ତ ନିୟମିତ ଭାବେ ବୈଠକ କରି ଏସବୁ ସାମଗ୍ରୀର ମୂଲ୍ୟ ନିୟନ୍ତ୍ରଣରେ ରଖିବାକୁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି

ଏଥିରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପ୍ରତିନିଧି ରହିଛନ୍ତି ଏହି ଗୋଷ୍ଠୀ ମହକୁଦକାରୀ କଳାବଜାରୀ ଓ ଅସାଧୁ କାରବାରରେ ଲିପ୍ତ ବ୍ୟବସାୟୀ ତଥା ଯୋଗାଶକାରୀଙ୍କ କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖିବ କେନ୍ଦ୍ର ଯୋଗାଣ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କମିଟି ଡାଲି ପିଆଜ ଟମାଟୋ ଓ ତୈଳବୀଜର ମ୍ବଲ୍ୟବୃଦ୍ଧି ଘଟଣାର ସମୀକ୍ଷା କରିଛି ଯୋଗାଣ ବ୍ୟବସ୍ଥାକୁ ସୁସଂହତ କରିବା ସହ ଲୋକେ ଯେପରି ଉଚିତ ମୂଲ୍ୟରେ ଏହାକୁ ପାଆନ୍ତୁ ସେଥିପାଇଁ ନାଫେଡ଼ ଡିଜିଏଫ୍ଟି ଏବଂ ଅନ୍ୟାନ୍ୟ ସରକାରୀ ଯୋଗାଣକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି

ଫଳରେ ପିଆଜ ମୂଲ୍ୟ ହ୍ରାସ ପାଇବ ବୋଲି ଯୋଗାଶକାରୀ ସଂସ୍କାର ପ୍ରତିନିଧ୍ୟମାନେ କହିଛନ୍ତି ଆସାମ କୋକ୍ରାଝର ଆସାମରେ ଭାରତ ଭୁଟାନ ସୀମା ସଂଲଗ୍ନ କୋକ୍ରାଝର ଜିଲ୍ଲାରେ ଗତକାଲି ରାତିରେ ରିପୁ ସଂରକ୍ଷିତ କଙ୍ଗଲରୁ ତିନିଜଣ ଏନ୍ଡିଏଫ୍ବି ସନ୍ତାସବାଦୀଙ୍କୁ ଗିରଫ କରାଯାଇଛି ପୁଲିସ୍ କହିଛି ସେନାବାହିନୀ ଓ ପୁଲିସର ଏକ ମିଳିତ ଟିମ୍ ଗତକାଲି ରାତିରେ ଜଙ୍ଗଲରେ ଚଢ଼ଉ କରି ସେମାନଙ୍କୁ ଗିରଫ କରିଛି ସେମାନଙ୍କଠାରୁ ପିସ୍ତଲ ଓ ଗୁଳିଗୋଳା ମଧ୍ୟ ଜବତ କରାଯାଇଛି

ଚଣ୍ଡୀଗଡ଼ ଚେନ୍ନାଇ ଦିଲ୍ଲୀ ହାଇଦ୍ରାବାଦ ଇନ୍ଦୋର ମୁମ୍ବାଇ ପୁଣେ ସିଲ ଏବଂ ତ୍ରିଭେନ୍ଦ୍ରମ ସହରରେ ଏହି କେନ୍ଦ୍ରଗୁଡ଼ିକ ପ୍ରତିଷ୍ଠା କରାଯିବ ଗଶମାଧ୍ୟମ ଏବଂ ମନୋରଂଜନ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିବିଶେଷଙ୍କୁ ଏହି ପ୍ରତିଷ୍ଠାନଗୁଡ଼ିକରେ ପ୍ରଶିକ୍ଷଣ ପ୍ରଦାନ କରାଯିବ ଅନ୍ତର୍ଜାତୀୟ ବଜାରକୁ ଚାହିଁ ଦକ୍ଷତା ବିକାଶ ସମ୍ଭନ୍ଧୀୟ ଜ୍ଞାନକୌଶଳ ଆଧାରରେ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯିବ ଏନ୍ଜିଟି କ୍ରପ୍ ବର୍ଣ୍ଣିଂ ଜମିରେ ନଡ଼ା ପୋଡ଼ି ଯୋଗୁଁ ହେଉଥିବା ବାୟୁ ପ୍ରଦୂଷଣ ସଂପର୍କରେ ଦୈନିକ ରିପୋର୍ଟ ଦେବାକୁ ଜାତୀୟ ସବୁଜ ପ୍ରାଧିକରଣ ଉତ୍ତରପ୍ରଦେଶ ହରିଆଣା ଓ ପଞ୍ଜାବ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏହି ତିନି ରାଜ୍ୟର ଜଣେ ଲେଖାଏଁ ଅଧିକାରୀ ପ୍ରତିଦିନ ବାୟୁ ପ୍ରଦୂଷଣର ମାତ୍ରା ସଂପର୍କରେ ପ୍ରାଧିକରଣକୁ ଅବଗତ କରାଇବେ ନଡ଼ାରେ ନିଆଁ ଲଗାଇବା ଫଳରେ ଯେଉଁ ବାୟୁ ପ୍ରଦୂଷଣ ହେଉଛି ତଦ୍ୱାରା ଦିଲ୍ଲୀ ଏବଂ ଜାତୀୟ ରାଜଧାନୀ କ୍ଷେତ୍ର ଅଞ୍ଚଳରେ ଗୁରୁତର ପରିସ୍ଥିତି ସୃଷ୍ଟି ହୋଇଛି ଏହା ଦ୍ୱାରା ଲୋକେ ବିଭିନ୍ନ ପ୍ରକାର ମାରାତ୍ମକ ବ୍ୟାଧିରେ ଆକ୍ରାନ୍ତ ହେଉଛନ୍ତି

ନଡ଼ା ସମସ୍ୟାରୁ ଚାଷୀଙ୍କୁ ମୁକ୍ତ କରିବା ପାଇଁ ଆବଶ୍ୟକ ଯନ୍ତ୍ରପାତି ଓ କୌଶଳ ଉପଲବ୍ଧ ହେଉନଥିବାରୁ ସେମାନେ ବାଧ୍ୟ ହୋଇ ଏଥିରେ ନିଆଁ ଲଗାଇ ଦେଉଛନ୍ତି ତେଣୁ ସେମାନଙ୍କୁ ଆବଶ୍ୟକୀୟ ଯନ୍ତ୍ରପାତି ଯୋଗାଇ ଦେବା ଉପରେ ପ୍ରାଧିକରଣର ଅଧ୍ୟକ୍ଷ ଜଷ୍ଟିସ୍ ଆଦର୍ଶକୁମାର ଗୋଏଲ୍ ଗୁରୁତ୍ୱାରୋପ କରିଛନ୍ତି

ନିଜନିଜ ଜିଲ୍ଲାରେ ମହିଳାମାନଙ୍କ ପାଇଁ କଲ୍ୟାଣମୂଳକ ଯୋଜନାଗୁଡ଼ିକର ରୂପାୟନ ସମୀକ୍ଷା କରିବା ସକାଶେ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି

ଉଜ୍ଜଳା ଯୋଚ୍ଚନା ମିଶନ ଇନ୍ଦ୍ରଧନୁଶ୍ ତିନିତଲାକ ଓ ମହିଳା ନିରାପତ୍ତା ପଦକ୍ଷେପ ଆଦି ସରକାରୀ ଯୋଜନାଗୁଡ଼ିକ ସଂକ୍ରାନ୍ତରେ ସେମାନେ ମହିଳାମାନଙ୍କୁ ଅବଗତ କରାଇବେ ଏବଂ ସେମାନଙ୍କଠାରୁ ମତାମତ ସଂଗ୍ରହ କରିବେ